ସେହି ଅନୁସାରେ ଥାନାଗୁଡ଼ିକର ରିପୋର୍ଟ କାର୍ଡ ପ୍ରସ୍ତୁତ ହେବ

ତଥା ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିଙ୍କୁ ପୁଲିସ କିଭଳି ବ୍ୟବହାର କରୁଛି ତାହାର ମତାମତ ମଧ ନିଆଯିବ

ଏହି ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ଦେଶରେ ଘଟୁଥିବା ଅପରାଧର ସତ୍ୟତା ବିଷୟରେ ଜାଶିପାରିବେ

ଏହି ତିନୋଟି ସ୍ରାନରେ ଅତ୍ୟଧିକ ଟ୍ରାଫିକ୍ ଭିଡ଼କୁ ଦୂଷିରେ ରଖି ଏଭଳି ପଦକ୍ଷେପ ଗ୍ରହଶ କରାଯାଇଥିବା କୁହାଯାଇଛି

ଏହା ସହିତ ସେ ମଧ ନବନିରିମିତ ମାଇକ୍ରୋ କମ୍ମୋଷ୍ ସେଣ୍ଟର ଉଦ୍ଘାଟନ କରିଛନ୍ତି

ଏହି ପ୍ରକ୍ରିୟାରେ ପ୍ରଥମେ ଆକ୍ଷିଟେରୋରିଷ୍ ସ୍କାର୍ଡ୍ ସପିଂ ମଲ୍କୁ ପ୍ରବେଶ କରିଥିଲା ତା'ପରେ ବୋମା ନିଷ୍ରିୟକାରୀ ଦଳ ଭିତରକୁ ପ୍ରବେଶ କରି ବୋମା ନିଷ୍ଟ୍ରୟ କରିବାର ଅଭ୍ୟାସ କରିଥିଲେ